ପିଏମ୍ କୋବିଡ୍ ଭ୍ୟାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋବିଡ୍ ପ୍ରତିଷେଧକର ବିକାଶ ଓ ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା ପାଇଁ ଆସନ୍ତାକାଲି ତିନୋଟି ସହରକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍ ବାର୍ଭାରେ କୁହାଯାଇଛି ଶ୍ରୀ ମୋଦୀ ଅହନ୍ମଦାବାଦର ଜାଇଡସ୍ ବାୟୋଟେକ୍ ପାର୍କ୍ ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ପୁଣେର ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଗସ୍ତ କରିବେ ଭାରତ କୋବିଡ୍ ମୁକାବିଲାରେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଭାରତରେ ପ୍ରତିଷେଧକର ବିକାଶକୁ ଏକ ନୂଆ ଦିଗ୍ଦର୍ଶନ ଦେବ

ଆସନ୍ତାକାଲି ଏଥିପାଇଁ ମତଦାନ ହେବ

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ମତଦାନ ପାଇଁ ସମସ୍ତ କୋବିଡ୍ ସତର୍କତା ଗ୍ରହଣ କରାଯାଇଛି

ମତଦାନ ପାଇଁ ବ୍ୟାଲଟ ବକ୍ସର ବ୍ୟବହାର କରାଯିବ ଓ କୋବିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ବ୍ୟକ୍ତିମାନେ ଡାକ ଯୋଗେ ମତଦାନ କରିବେ ବରିଷ୍ଣ ନାଗରିକ ଓ ଅସୁସ୍ଥ ବ୍ୟକ୍ତିମାନେ ମଧ୍ୟ ଡାକଯୋଗେ ମତଦାନ କରିବେ ପିଡିପି ନ୍ୟାସନାଲ୍ କନ୍ଫ୍ରେନ୍ସ ପିପୁଲ୍ସ କନ୍ଫ୍ରେନ୍ସ ଓ କଂଗ୍ରେସ ସମେତ ମୁଖ୍ୟ ରାଜନୈତିକ ଦଳମାନେ ମିଳିତ ସାମ୍ମୁଖ୍ୟ ଅଧୀନରେ ନିର୍ବାଚନ ଲଢୁଛନ୍ତି

ଗତକାଲି ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି

କେରଳର କଲାଡ଼ିଠାରେ ଆଦିଶଙ୍କର ଡିଜିଟାଲ୍ ଏକାଡେମୀକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି ଆକିର ଆଧୁନିକ ସମାଜରେ ସୂଚନା ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଓ ଯେଉଁମାନେ ଶୀଘ୍ର ସୂଚନା ପାଇପାରୁଛନ୍ତି ସେମାନେ ସବୁ ସ୍ଥାନରେ ସଫଳତା ଲାଭ କରୁଛନ୍ତି

କୋବିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏଥିପାଇଁ ସ୍କୁଲ ଯାଇପାରୁ ନାହାନ୍ତି ଓ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସମଗ୍ର ବିଶ୍ୱ ଏହି ଚ୍ୟାଲେଞ୍ଜର ମୁକାବିଲା କରୁଛି ସେ କହିଛନ୍ତି କୋବିଡ୍ ନାଇଣ୍ଟିନ୍ ପୂର୍ବରୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ବୈଷୟିକଜ୍ଞାନର ପ୍ରୟୋଗ କରାଯାଇଥିଲା ଶ୍ରୀ ନାଇଡୁ କହିଛନ୍ତି ବିଶ୍ୱ ଶିକ୍ଷା ବୈଷୟିକଜ୍ଞାନ କ୍ଷେତ୍ରରେ ଶହ ଶହ କୋଟି ଡଲାର ମୂଲ୍ୟର ପୁଞ୍ଜିନିବେଶ ହେଉଛି ଅନ୍ଲାଇନ୍ ଶିକ୍ଷାଦାନ ଦ୍ୱାରା ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ ହୋଇପାରୁଛି ତେବେ ଏହା ଯୋଗୁଁ ଶ୍ରେଣୀଗୃହରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତିଗତ ସୁସମ୍ପର୍କ ଥିଲା ତାହା ମିଳୁନାହିଁ ଶ୍ରେଣୀଗୃହ ପାଠପଢ଼ାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଛନ୍ତି ସ୍କୁଲ୍ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଏକ ସାମାଜିକ ବାତାବରଣ ପ୍ରଦାନ କରିଥାଏ ଓ ସେମାନଙ୍କୁ ଶୃଙ୍ଖଳା ଓ ମୂଲ୍ୟବୋଧର ଶିକ୍ଷା ଦେଇଥାଏ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

ମନ୍ତ୍ରଣାଳୟ କହିଛି ଅଧିକ ନମୂନା ପରୀକ୍ଷା ଯୋଗୁଁ ସଂକ୍ରମିତ ମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ଏହାଯୋଗୁଁ ମୃତ୍ୟୁହାର ହ୍ରାସ ପାଉଛି

ତିନି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା

ହାର୍ଦ୍ଦିକ୍ ପାଣ୍ଡିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଶୀଘ୍ର ହଜାରେ ରନ୍ ସଂଗ୍ରହ କରିବାରେ ଭାରତର ପ୍ରଥମ ଖେଳାଳି ହୋଇଛନ୍ତି

କୋଭିଡ ନାଇଷ୍ଟିନ୍ ପରେ ଏହା ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ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

ଉଭୟ ପକ୍ଷ ବାଶିଜ୍ୟ ପୁଞ୍ଜିନିବେଶ ମୌଳିକ ଢ଼ାଞା ଶକ୍ତି ଖାଦ୍ୟ ନିରାପତ୍ତା ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ